ଏଥିପ୍ରତି ରାକ୍ୟ ଓ କିଲ୍ଲା ପ୍ରଶାସିନର ତୀକ୍ଷ୍ ଦୂଷ୍ଟି ରହିଛି ବୋଲି ଏସଆରସି ବିଷ୍ତ୍ରପଦ ସେଠୀ ପ୍ରକାଶ କରିଛନ୍ତି ସୁନ୍ଦରଗଡ ଝାରସୁଗୁଡା ଦେବଗଡ ସମ୍ୟଲପୁର ଓ ବରଗଡ ଆଦି ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି

ସେହିପରି ମହ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ବାରଣ କରାଯାଇଛି

କେତେକ ସ୍ଥାନରେ ରାସ୍ତା ଓ ପୋଲ ଭୁଶୁଡିବାର ସୂଚନା ମିଳିଛି ବୋଲି ଶ୍ରୀ ସେଠୀ କହିଛନ୍ତି ସେହିପରି ବର୍ଷ ଯୋଗୁ କଟକ ପୁରୀ ଭୁବନେଶ୍ୱରର ବିଭିନ୍ନ ଅଅଳ ଜଳମଗୁ ହୋଇଛି

ସେହିପରି ବରଗଡ ଜିଲ୍ଲାର ପାଇକମାଲ ନିକଟକ ମିଠାପଲ୍ଲୀ ଗାଁରେ ମାଟିକାନ୍ତ ପଡି ଜଶଙ୍କର ମୃତ୍ୟୁ ଘଟିଛି

ଓଡିଆ ପିଲାମାନଙ୍କୁ ବିଶ୍ୱ ଦରବାରରେ ପହଞାଇବାରେ ଏହି ଅନୁଷ୍ଠାନ ସହାୟକ ହେବ

ଶ୍ରୀମନ୍ଦିରର ଗର୍ଭଗୃହ ଭିତରେ ପରୀକ୍ଷା ନିରୀକ୍ଷା ସହିତ କେତେକ ମରାମତି ଓ ସଂରକ୍ଷଣ କାର୍ଯ୍ୟ କରାଯିବ ବିଗତ ରଥଯାତ୍ରା ସମୟରେ ଗଭ୍ଭଗୃହରେ ନିର୍ମାଶ କରାଯାଇଥିବା ଫ୍ରେମ୍ର ଅବସ୍ଥା କିଭଳି ରହିଛି ତାହାକୁ ମଧ୍ଧ ବିଶେଷ୍କମାନେ ପରୀକ୍ଷା କରିବେ ଜଗମୋହନରେ ମରାମତି କାର୍ଯ୍ୟ ହେବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ସେଠାରେ ପୂର୍ବରୁ ଖଞାଯାଇଥିବା ଶୀତଳିକରଣ ଯନ୍ତକୁ ଖୋଲି ବାହାର କରିଦିଆ ଯାଇଥିଲା

ଗର୍ଭଗୃହରେ ନିୟମିତ ବାର୍ଷିକ ମରାମତି କାର୍ଯ୍ୟ କରାଯିବ ନାଟମଣ୍ଡପର କାନ୍ଟ ଓ ଛାତର ଅବସ୍ଛା ଅତ୍ୟନ୍ତ ଶୋଚନୀୟ ହୋଇପଡି ଥିବାରୁ ସେଠାରେ କେତେକ ପଥର ବିମ୍ ନିର୍ଦ୍ଧାରୀତ ସ୍ଚାନରୁ ଖସିଯାଇ ବିପଦସଙ୍କୁଳ ଅବସ୍ଚା ସୃଷ୍ କରିଛି

ଏହି ବ୍ରହ୍କୋସ କ୍ଷେପଣାସ୍ତକୁ ସେନା ବାହିନୀରେ ସାମିଲ କରାଯାଇଛି

ଏହି କ୍ଷେପଣାସ୍ସର ଆଜିର ପରୀକ୍ଷା ହେଉଛି ଆଉ ଏକ ପର୍ଯ୍ୟାୟ ବ୍ୟବହାରିକ ପରୀକ୍ଷା